ଏକ ମଧ୍ୟଯୁଗୀୟ କୃପ୍ରଥାର ବିଲୋପ ଘଟିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ଏହି ବିଲ୍ ତିନିବାର ତଲାକ ପ୍ରଥାର ଲୋପ କରିବ ଯାହା ତିନିବାର ତଲାକ୍ ବିଲ୍ ନାମରେ ପରିଚିତ ଥିଲା ଗତକାଲି ଏହା ପାର୍ଲାମେଷ୍ଟ୍ରେ ଗୃହୀତ ହୋଇଛି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଏହା ମୁସଲ୍ମାନ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବ ଓ ଏହା ସେମାନଙ୍କ ପାଇଁ ଏକ ବିଜୟ ବୋଲି ଅଭିହିତ କରି ସମାଜରେ ଏହା ସମାନତା ଆଶିବ ବୋଲି କହିଛନ୍ତି ସେ କହିଛନ୍ତି ମୁସଲ୍ମାନ ମହିଳାମାନଙ୍କ ପ୍ରତି ଯୁଗ ଯୁଗରୁ ହୋଇଆସୁଥିବା ଅନ୍ୟାୟକୁ ଦୂର କରାଯାଇଛି ଓ ଏକ ମଧ୍ୟଯୁଗୀୟ କୁପ୍ରଥାର ବିଲୋପ ଘଟିଛି ଶ୍ରୀ ମୋଦି କହିଛନ୍ତି ତିନିବାର ତଲାକ୍ ପ୍ରଥା ଯୋଗୁଁ ଯେଉଁ ମୁସଲ୍ମାନ ମହିଳାମାନେ ଏପର୍ଯ୍ୟନ୍ତ ଦୁର୍ଦ୍ଦଶା ଭୋଗ କରିଆସୁଥିଲେ ସେମାନଙ୍କୁ ଅଭିବାଦନ ଜଶାଇବାର ଏହା ପ୍ରକୃଷ୍ଟ ସମୟ ତିନିବାର ତଲାକ୍ ବିଲ୍ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରିବା ପରେ ଏହି ପ୍ରଥାର ଲୋପ ହୋଇଯିବ ଓ ଏହା ଏକ ଧର୍ଭବ୍ୟ ଅପରାଧରେ ପରିଣତ ହେବ ବିଲ୍ରେ ତଲାକ୍ ପାଇଥିବା ମହିଳା ଓ ସେମାନଙ୍କର ପିଲାମାନଙ୍କୁ ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି ମାଜିଷ୍ଟ୍ରେଟ୍ଙ୍କ ଅନୁମତି ନେଇ ବୁଝାମଣାର ଏଥରେ ବ୍ୟବସ୍ଥା ରଖାଯାଇଛି ତେବେ ଏଥିପାଇଁ ତଲାକ୍ ପାଇଥିବା ମହିଳାଙ୍କ ସମ୍ମତି ଜର୍ରରୀ ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇଥିଲା ପୂର୍ବର୍ ବିରୋଧି ଦଳମାନେ ବିଲ୍କୁ ସିଲେକ୍ଟ କମିଟି ନିକଟକୁ ପଠାଇବାପାଇଁ ଯଦିଓ ଦାବି କରୁଥିଲେ ତାହା ପ୍ରତ୍ୟାଖ୍ୟାନ ହୋଇଯାଇଥିଲା କଂଗ୍ରେସ ଡିଏମ୍କେ ଟିଏମ୍ସି ବାମପନ୍ତ୍ରୀ ଦଳ ଓ ଏନ୍ସିପି ବିଲ୍ ବିପକ୍ଷରେ ଭୋଟ୍ ଦେଇଥିବାବେଳେ କେଡିୟୁ ଏଆଇଏଡିଏମ୍କେ ଟିଡିପି ଟିଆର୍ଏସ୍ ଓ ବିଏସ୍ପି ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ ଓ ଭୋଟିଂରେ ଅଂଶଗ୍ରହଣ କରି ନ ଥିଲେ ଗତ ସପ୍ତାହରେ ଏହି ବିଲ୍ ଲୋକସଭାର ଅନୁମୋଦନ ଲାଭ କରିସାରିଥିଲା

ୟୁପି ଟିଟି ବିଲ୍ ଉତ୍ତର ପ୍ରଦେଶର ମୁସଲ୍ମାନ ମହିଳାମାନେ ତିନିବାର ତଲାକ୍ ବିଲ୍ ପାର୍ଲାମେଣ୍ଟ୍ରେ ଗୃହୀତ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି ସେମାନେ ପରସ୍କରକୁ ମିଷ୍ଟାନ୍ନ ବକ୍ଷନ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ କଣାଇଛନ୍ତି ତେଲଙ୍ଗାନା ଟିଟି ବିଲ୍ ତେଲଙ୍ଗାନାର ବହୁ ମୁସଲ୍ମାନ ସମ୍ପ୍ରଦାୟ ମହିଳା ପାର୍ଲାମେଣ୍ଟରେ ତିନିବାର ତଲାକ୍ ବିଲ୍ ଗୃହୀତ ହୋଇଥିବାରୁ ତଲାକ୍ ପ୍ରଥାର ଅବସାନ ଘଟିବାକୁ ଆଶାବ୍ୟକ୍ତ କରିଛନ୍ତି

ଜେକେ କିଲ୍ଡ୍ ପାକିସ୍ତାନଦ୍ୱାରା ଅସ୍ତ୍ରବିରତି ଲଙ୍ଘନ ଘଟଣାମାନ ଘଟୁଥିବାବେଳେ ସେନାବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାସ୍ଥିତ ଗୁରେଜ୍ ସେକ୍ଟର୍ଠାରେ ନିୟନ୍ତ୍ରଣ ରେଖା ନିକଟରେ ତିନି କଣ ଅଜ୍ଞାତ ସନ୍ତାସବାଦୀ ଯବାନମାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ପ୍ରତିରକ୍ଷା ସ୍ତ୍ରରେ କୁହାଯାଇଛି ସେହି ଦୁର୍ଗମ ପାର୍ବତ୍ୟ ଅଞ୍ଚଳରୁ ଏପର୍ଯ୍ୟନ୍ତ ମୂତ ସନ୍ତାସବାଦୀମାନଙ୍କୁ ଉଦ୍ଧାର କରାଯାଇ ନାହିଁ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶକୁ ପଣ୍ଡ କରିବାପାଇଁ କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ କାରି ରହିଛି ଅମରନାଥ ଯାତ୍ରା ଜନ୍ମୁ କାଶ୍ମୀରରେ ଶ୍ରୀଅମରନାଥ ଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଓ ସୁଚାରୁରୂପେ ଚାଲିଛି ଏଥିପାଇଁ ବହୁମୁଖୀ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରେସିଡେଣ୍ଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗାମ୍ପିଆରେ ପହଞ୍ଚଛନ୍ତି ଗାମ୍ପିଆ ରାଷ୍ଟ୍ରପତି ଅଦାମା ବାରୋ ତାଙ୍କୁ ସାମରିକ ଅଭିବାଦନ ଜଣାଇ ବଞ୍ଜୁଲ୍ ବିମାନ ବନ୍ଦରରୁ ପାଛୋଟି ନେଇଛନ୍ତି ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିବାକୁ ତାଙ୍କ ଯିବା ରାସ୍ତାର ଦୁଇପଟେ ଲୋକମାନେ ପତାକା ଧରି ତାଙ୍କୁ ସ୍ୱାଗତ ଜଣାଇଥିଲେ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଗାୟିଆକୁ ଏହା ହେଉଛି ପ୍ରଥମ ଗସ୍ତ ରେଲ୍ୱେ ରେଳ ମନ୍ତ୍ରଣାଳୟ କହିଛି କିଛି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ନେବାକୁ ରେଳବାଇ ପଦକ୍ଷେପ ନେଉଥିବା ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ଅମ୍ଳକ ଓ କପୋଳକ୍ଷିତ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱଷ୍ଠୀକରଣ ଦିଆଯାଇ କୁହାଯାଇଛି ସମସ୍ତ କର୍ମଚାରୀମାନଙ୍କର କାର୍ଯ୍ୟ ସମ୍ପାଦନା ଭିତ୍ତିରେ ଏକ ନିୟମିତ ସମୀକ୍ଷା କରାଯିବାକୁ ସବୁ ରେଳବାଇ ଜୋନ୍ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

ପ୍ରେମ୍ଚାନ୍ଦଙ୍କ କାହାଣୀଗୁଡ଼ିକ ସମାଜର ଦୈନନ୍ଦିନ ଜୀବନରେ ଘଟ୍ରଥିବା ସତ୍ୟଘଟଣାଗୁଡ଼ିକ ଉପରେ ଆଧାରିତ ଥିଲା ତାଙ୍କର କାହାଣୀଗୁଡ଼ିକରେ ଦାରିଦ୍ର୍ୟ ଓ ଶୋଷଣ ଭଳି ବହୁ ସାମାଜିକ ଅବ୍ୟବସ୍ଥାର ଝଲକ୍ ଦେଖିବାକୁ ମିଳେ

ଉତ୍ତର ପ୍ରଦେଶ ସରକାରଙ୍କ ସୁପାରିସ୍ କ୍ରମେ ଗତକାଲି କେନ୍ଦ୍ର ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ ଗତ ରବିବାର ଦିନ ବଳାତ୍କାରର ଶିକାର ମହିଳା ତାଙ୍କ ପରିବାରର ସଦସ୍ୟ ଓ ଓକିଲଙ୍କ ସହ ଯାଉଥିବାବେଳେ ଦ୍ରତଗତିରେ ଏକ ଟ୍ରକ୍ ଆସି ସେମାନଙ୍କ କାର୍କୁ ଧକୁ ଦେଇଥିଲା ଫଳରେ ତାଙ୍କ ପରିବାରର ଦୂଇ ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଓ ସେ ଏବଂ ତାଙ୍କର ଓକିଲ ଗୁରୁତର ଭାବେ ଆହତ ହୋଇଥିଲେ

ଏହି ଦୁର୍ଘଟଣା ଏକ ଷଡ଼ଯନ୍ତ ହୋଇଥିବାର ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି

ବାଚସ୍କତି ରମେଶ କୁମାର ସୋମବାର ଦିନ ଇଞ୍ଜଫା ଦେବାପରେ ସେହି ପଦ ଖାଲିପଡ଼ିଥିଲା ନୀତି ଆୟୋଗ ଇନୋଭେସନ୍ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନ୍ତଆଦିଲ୍ଲୀରେ ଅଟଳ ଗୋଷୀ ନବୀକରଣ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ଗୋଷୀ ସ୍ତରରେ ନବୀକରଣ ମନୋଭାବକ୍ର ଉତ୍ସାହିତ କରିବା ଏହାର ମ୍ମଳଲକ୍ଷ୍ୟ ସମାଜରେ ନ୍ୱଆ ନୁଆ ସମାଧାନ ପନ୍ତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି

ଦେଶର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ନବୀକରଣ କେନ୍ଦ୍ରମାନ ଖୋଲିବାକୁ ସେ ନୀତି ଆୟୋଗକୁ ଅନୁରୋଧ କରିଛନ୍ତି

ସେ କହିଛନ୍ତି ଏହା ଦେଶରେ ନବୀକରଣର ବାତାବରଣ ଆଣିବାରେ ସହାୟକ ହେବ ଜାବ୍ଡେକର ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ପ୍ରକାଶନ ବିଭାଗର ନ୍ତଆ ଓ୍ୱେବ୍ସାଇଟ୍କୃ ଆଜି ଶ୍ରଭାରମ୍ଭ କରିଛନ୍ତି

ପୁସ୍ତକପ୍ରେମୀମାନଙ୍କୁ ଠିକ୍ ସମୟରେ ସେମାନଙ୍କର ମନଲୋଭା ବହିଗୁଡ଼ିକ ପାଇବାରେ ଏହା ସାହାଯ୍ୟ କରିବ ଏହି ଓ୍ୱେବ୍ସାଇଟ୍ରେ ପ୍ରକାଶନ ବିଭାଗର ପୁସ୍ତକ ଓ ପତ୍ରିକାଗୁଡ଼ିକ ବିଷୟରେ ସଂଶୋଧିତ ତଥ୍ୟମାନ ରହିଛି ମନ୍ତ୍ରୀ ପ୍ରକାଶନ ବିଭାଗର ମୋବାଇଲ୍ ଆପ୍କୁ ମଧ୍ୟ ସ୍ଥାପନ କରିଛନ୍ତି

ଇ ପୁସ୍ତକଗୁଡ଼ିକର ପାଇରେସିକୁ ରୋକିବାରେ ଏହା ସାହାଯ୍ୟ କରିବ

ସିଦ୍ଧାର୍ଥ କାଫେ କଫି ଡେ ଚେନ୍ର ପ୍ରତିଷାତା ବିକି ସିଦ୍ଧାର୍ଥଙ୍କ ମୃତଦେହର ସନ୍ଧାନ ମିଳିଛି ସେ ନେତ୍ରାବତୀ ନଦୀ ପୋଲ ତଳ୍ ନିଖୋଜ ହୋଇଯାଇଥିଲେ ଉଲାଲ୍ଠାରୁ ତାଙ୍କର ମୃତ୍ୟୁଦେହକୁ ଉଦ୍ଧାର କରାଯାଇଛି ରେନ୍ ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଆବାସିକ ଅଞ୍ଚଳ ହାଟ ବଜାର ଓ ଅନ୍ୟାନ୍ୟ ସ୍ଥାନରେ ପାଣି ଜମି ରହିବାର୍ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ରାଜ୍ୟରେ ଭୀଷଣ ବର୍ଷା ହେବା ସହ ସମସ୍ତ ନଦୀ ଓ ଜଳାଶୟଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସାଙ୍ଗକୁ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି ଖଣ୍ଡୱା ସେଓପୁର ଶାକାପୁର ଓ ସେହୋର୍ ଆଜି ଜିଲ୍ଲାରେ ବନ୍ୟାର ଆଶଙ୍କା ଦେଖାଦେଇଛି